ପ୍ରଥମ ଥରପାଇଁ ରାଜଭବନ ବାହାରେ ଏହି ଶପଥ ଗ୍ରହଶ ସମାରୋହ ଆୟୋଜିତ ହେଉଛି

ଏହି ସ୍ଥାନଗୁଡ଼ିକ ହେଲା ପାହାଳ ଭୁବନେଶ୍ୱର ବାଟଭ୍ରଆସୁଣୀ ଆଚାର୍ଯ୍ୟବିହାର ଓଭରବ୍ରିକ୍ ସିଦ୍ଧାର୍ଥ ହୋଟେଲ ସମ୍ମୁଖ ଓ ଆଇଗିଣିଆ ଏହିସବୁ ସ୍ଥାନରେ ଗତି ନିୟନ୍ତକ ବ୍ୟବସ୍ଷା ତିଆରି କରାଯିବ ବୋଲି କମିଶନରେଟ୍ ପୁଲିସ ପକ୍ଷରୁ କୁହାଯାଇଛି

ଜିଲ୍ଲାର ସହରାଞ୍ଚଳ ଓ ବିଭିନ୍ନ ବ୍ଲକ୍ରେ ବିଦ୍ୟୁତ୍ ସରବରାହ ବ୍ୟାଘାତ ହୋଇଛି